ସେ ମଧ୍ୟ ତାଙ୍କ ସହିତ ଏକ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ

ପିଏମ୍ ମାଳଦୀପ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମାଳଦ୍ୱୀପର ନୃତନ ରାଷ୍ଟ୍ରପତି ଇବ୍ରାହିମ ମହଞ୍ଚମଦ ସୋଲିଙ୍କ ଶପଥଗ୍ରହଣ ସମାରୋହରେ ଯୋଗଦେଇଛନ୍ତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ସେ ରାଷ୍ଟ୍ରପତି ସୋଲିଙ୍କ ସହ ଏକ ପ୍ରତିନିଧି ସ୍ତରୀୟ ଆଲୋଚନାରେ ଭାଗ ନେବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଗସ୍ତ ଅବସରରେ ସେ ସେଠାକାର ନୂଆ ସରକାରଙ୍କୁ ମାଳଦ୍ୱୀପ ସହ ଭିଭିଭୂମି ସ୍ୱାସ୍ଥ୍ୟସେବା ଯୋଗଯୋଗ ଏବଂ ମାନବ ସମ୍ଭଳ ବିକାଶ ଆଦି କ୍ଷେତ୍ରରେ ନିବିଡତାର ସହ କାର୍ଯ୍ୟ କରିବା ପାଇଁ ଭାରତର ଆଗ୍ରହ ବିଷୟରେ ଅବଗତ କରାଇବେ ମାଳଦ୍ୱୀପରେ ଏକ ଦୂଢ଼ ସ୍ଥିର ଗଣତାନ୍ତିକ ସରକାର ଭାରତ ଚାହେଁ ଏବଂ ଏହି ଦ୍ୱୀପରାଷ୍ଟ୍ରର ସମୃଦ୍ଧି କାମନା କରେ ବୋଲି ଶ୍ରୀ ମୋଦି କହିଛନ୍ତି ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ସୋଲିଙ୍କ ଶପଥଗ୍ରହଣରେ ଯୋଗଦେଉଥିବା ଅତିଥିମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସବୁଠାରୁ ଉଚ୍ଚ ପଦରେ ଆସୀନ ନେତା ତାଙ୍କ ଏହି ଗସ୍ତକୁ ମାଳଦ୍ୱୀପବାସୀ ଉତ୍ପାହର ସହ ଅପେକ୍ଷା କରିଛନ୍ତି ଦୁଇଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ଶ୍ରୀ ମୋଦିଙ୍କ ଗସ୍ତ ଫଳରେ ଅଧିକ ନିବିଡ ହେବ ବୋଲି ମାଳଦ୍ୱୀପ ବାସୀ ଆଶାବାଦୀ ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀ ସୋଲି ଏବେ ଦାୟିତ୍ୱରେ ଥିବା ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍ଙ୍କୁ ପରାସ୍ତ କରିଥିଲେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମାଳଦ୍ୱୀପ ଗସ୍ତ ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ କେତେକ ପ୍ରକଳ୍ପ ଓ ନିବେଶ ନେଇ ବୁଝାମଣା ହୋଇପାରେ ଏହାଛଡା ପ୍ରତୀରକ୍ଷା କ୍ଷେତ୍ରରେ ଦୁଇଦେଶର ସହଯୋଗ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ରାଷ୍ଟ୍ରପତି ରାଷ୍ଟ୍ରପତି ନାମନାଥ କୋବିନ୍ଦ ସପ୍ତାହ ବ୍ୟାପି ଭିଏତନାମ ଓ ଅଷ୍ଟ୍ରେଲିଆକୁ ସରକାରୀ ଗସ୍ତରେ ଯିବେ ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସକାଳେ ସେ ଭିଏତ୍ନାମ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳ ପ୍ରତି ଭାରତର ଆକୁ ଇଷ୍ଟ ନୀତି ଅନ୍ଦସାରେ ରାଷ୍ଟ୍ରପତି ଏହି ଗସ୍ତରେ ଯାଉଛନ୍ତି ଏହି ଦୁଇଦେଶ ଗସ୍ତ ଅବସରରେ ରାଷ୍ଟ୍ରପତିଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯାତ୍ରା କରୁଛନ୍ତି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋମିତା ରାଷ୍ଟ୍ରମନ୍ତୀ ଅନନ୍ତ କୁମାର ହେଗେଡ୍ ଏବଂ ଡକ୍ଟର ହିନା ବିଜୟ କୁମାର ଗାଭିତ୍ ଏହି ପ୍ରତିନିଧ୍ ଦଳରେ ଯାତ୍ରା କରୁଛନ୍ତି ଦ୍ୱିତୀୟ ପର୍ଯ୍ୟାରେ ସେ ଅଷ୍ଟ୍ରେଲିଆ ଗସରେ ଯିବେ

ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ନିର୍ବାଚନରେ ବିଜୟୀ ହେବା ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ଜୋରଦାର ଉଦ୍ୟମ କରୁଛନ୍ତି ସେହିପରି ରାଜସ୍ଥାନର ଜୟପୁରଠାରେ ମୁଖ୍ୟ ନିର୍ବାଚନ ଆୟୋଗ ଓପି ରାୱତ୍ଙ୍କ ନେତୃତ୍ୱରେ ଏକ ନିର୍ବାଚନୀ କମିଶନ ଦଳ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଜିଲ୍ଲା ନିର୍ବାଚନ ଅଧିକାରୀ ଗଣ ଏବଂ ଅନ୍ୟ ବରିଷ୍ଣ ପଦାଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି

କଂଗ୍ରେସର ପୂର୍ବତନ ବିଧାୟକ ତଥା ବିଜେପିର ପ୍ରତିଷ୍ଠାତା ସଦସ୍ୟ ଯଶୋବନ୍ତ ସିଂଙ୍କ ପୁତ୍ରଙ୍କର ନାମ କଂଗ୍ରେସ ତାଲିକାରେ ସ୍ଥାନ ଦେଇଛି ଯିଏ କି କଲାରପାଟନ୍ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବେ

ଇତିମଧ୍ୟରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଏବଂ ବିଧାୟକ ଦଳ ପାର୍ଟି ନେତା କିସନ ରେଡ୍ରୀ ଏବଂ କୁକଟପଲ୍ଲୀ ଟିଡିପି ପ୍ରାର୍ଥୀ ସୁହାସିନୀ ଆଜି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଅନ୍ୟପକ୍ଷରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଭାବେ ଆଶିଷ କୁନ୍ଦ୍ରା ଦାୟିତ୍ୱଗ୍ରହଣ କରିବା ପରେ ରାଜ୍ୟରେ ମୁକ୍ତ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଗତକାଲି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନକୁ ନେଇ ଏନକିଓ ସମନ୍ୱୟ ବୈଠକ ଡକାଇଥିଲେ ରାଜ୍ୟର ସମସ୍ତ କିଲ୍ଲାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟ ଜାରି ରହିଛି

ମୁଖ୍ୟମନ୍ତ୍ରୀ ଇକେ ପାଲାନିସ୍ୱାମୀ ଆଜି ସଲେମ୍ଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି

ସାଇକ୍ଲୋନ ସାମୁଦ୍ରିକ ଝଡ 'ଗକ' ପ୍ରଭାବରେ ଚଳିତ ସପ୍ତାହ ଶେଷ ସୁଦ୍ଧା କେରଳର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷାରେ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା କାରି କରିଛି

ନିକର ଫେସବୁକ୍ ପୋଷ୍ଟରେ ଶ୍ରୀ ଜେଟଲୀ ଉଲ୍ଲେଖ କରିଛନ୍ତି ଯେ ଅର୍ଥ ସଚିବ ଡକ୍କର ଆଡିଆ ବ୍ୟାଙ୍କିଙ୍ଗ ସେବା ମାଧ୍ୟମରେ ସରକାରଙ୍କର ଅନେକ ଗୁଡ଼ିକ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ନେତୃତ୍ୱ ନେଇଥିଲେ ମୁଦ୍ରା ଯୋଜନାକୁ ସଫଳତା ସହ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ତାଙ୍କର ଅବଦାନ ଅତ୍କଳନୀୟ ବୋଲି ଶ୍ରୀ ଜେଟଲୀ ଉଲ୍ଲେଖ କରିଛନ୍ତି ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅମଲାତନ୍ତର ନେତୃତ୍ୱ ନେବା କ୍ଷେତ୍ରରେ ରାଜସ୍ୱ ସଚିବ ଭାବେ ଡକୁର ଆଡିଆଙ୍କ କାର୍ଯ୍ୟକାଳ ସଦା ସ୍କରଣୀୟ ହୋଇ ରହିବ ବୋଲି ଶ୍ରୀଜେଟଲୀ କହିଛନ୍ତି

ଧରୱାଡ୍ ଏସପି କହିଛନ୍ତି ବସ୍ ଡ୍ରାଇଭର ସମେତ ତିନିକ୍ଷଣଙ୍କ ଅବସ୍ଥା ଗୁରୁତର ରହିଛି

ବିଜ୍ଞାପନ ଶିଳ୍ପ ଜଗତରେ ଦୀର୍ଘବର୍ଷ କାର୍ଯ୍ୟ କରିବା ଭିତରେ ସେ ଭାରତୀୟ ବିଜ୍ଞାପନ ପ୍ରଚାର କ୍ଷେତ୍ରରେ ବହୁ ନୂତନଧାରା ଏବଂ ସ୍କରଣୀୟ ବିଜ୍ଞାପନ ତିଆରି କରିବାରେ ସିଦ୍ଧହସ୍ତ ଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଶିଷ୍ଟ ବିଜ୍ଞାପନ ଗୁର୍ବଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ସିଆଇଏ ଖାସୋଗି ଆମେରିକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇସ୍ତାନବୁଲରେ ସାମ୍ଭାଦିକ ଜମାଲ ଖସୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଶେଷ କରିଛି ଖସୋଗୀଙ୍କ ହତ୍ୟା ପଛରେ ସାଉଦିର ଯୁବରାଜ ମହଞ୍ଜଦ ବିନ୍ ସଲ୍ମନଙ୍କ ହାତ ରହିଥିବା କହିଛି ପୂର୍ବରୁ ସାଉଦି ସରକାର ଏହି ଘଟଣାରେ ଯୁବରାଜଙ୍କ ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ